ଏହି ବିରାଟ ସଂସ୍କାର ପଦକ୍ଷେପକୁ ଦେଶବାସୀ ମଧ୍ଧ ସମର୍ଥନ ଜଶାଇଥିଲେ ବୋଲି ଶ୍ରୀ ପ୍ରଧାନ ନିକ ଟ୍ୱିଟ୍ରେ ପ୍ରକାଶ କରିଛନ୍ତି

ଏହାଛଡ଼ା ଉଚ୍ଚନ୍ୟାୟାଳୟ ଏବଂ ସର୍ବୋଚ ନ୍ୟାୟାଳୟରେ ମଧ୍ଧ ଏଥିଲାଗି ଆଇନ୍ ସେବା ସମିତି ରହିଛି ଏହି ପ୍ରାଧିକରଣ ମାଧ୍ଧମରେ ନିଶୁଳ୍କ ଆଇନ୍ ସହାୟତା ଦିଆଯିବା ସହ ଲୋକଅଦାଲତଗୁଡ଼ିକୁ ମଧ୍ଧ ସୁବ୍ୟବସ୍ଷିତ କରାଯାଉଛି

ମାର୍ଚ ମାସ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ବିଙ୍କାନ କଳା ବାଶିଙ୍କା ଓ ଧନ୍ଦାମ୍ଳକ ପରୀକ୍ଷା ପାଇଁ କାର୍ଯ୍ୟଟୀ ପ୍ରସ୍ତୁତ କରାଯାଉଥିବା ଜଶାପଡ଼ିଛି

ଏହି ଭିଡ଼ିଓରେ ଥିବା ଗୀତଟିକୁ ପ୍ରଖ୍ୟାତ ବଲିଉଡ୍ ଗାୟକ ମିକା ସିଂହ ଗାଇଛନ୍ତି